ସେମାନେ ବିଭିନ୍ନ ହସ୍କିଟାଲ ଓ ନିଜ ନିଜର ଘରେ ରହି ଚିକିିିିତ ହେଉଛନ୍ତି

ଆର୍ମି କୋବିଡ ରିପୋର୍ଟସ ଭାରତୀୟ ସେନାବାହିନୀର ଡାକ୍ତରମାନଙ୍କୁ କୋବିଡ ହସ୍କିଟାଲଗୁଡ଼ିକରେ ମୁତୟନ କରାଯିବା ଯୋଗୁଁ ସେନାବାହିନୀର କାର୍ଯ୍ୟ ଶୋଚନୀୟ ଭାବେ ବାଧାପ୍ରାପ୍ତ ହୋଇଥିବା ସଂକ୍ରାନ୍ତ ଗଣମାଧ୍ୟମରେ ପ୍ରଚାରିତ ଖବରକୁ ସେନାବାହିନୀ ଖଣ୍ଡନ କରିଛି ସେନାବାହିନୀ କହିଛି ଏହାର ଡାକ୍ତରୀ ଦଳଙ୍କୁ ଉଚ୍ଚସ୍ତରରେ ମୁତୟନ କରାଯାଇଛି ଓ ଏହା ଯୋଗୁଁ କାର୍ଯ୍ୟ ସଂପାଦନରେ କୌଣସି ଅସୁବିଧା ସୃଷ୍ଟି ହେଉନାହିଁ ଏକ ସ୍ୱଷ୍ଟୀକରଣ ଦେଇ ସେନାବାହିନୀ କହିଛି ଉତ୍ତର ଓ ପଶ୍ଚିମ ସୀମାରେ ମୁତୟନ ସଶସ୍ତ ବାହିନୀର ପ୍ରସ୍ତୁତି କ୍ଷମତାରେ କୌଣସି ପ୍ରକାରର କୋହଳତା ଅଣାଯାଇ ନାହିଁ କ୍ୟାବିନେଟ୍ ଏମ୍ଓୟୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ବୈଦେଶିକ ମନ୍ତ୍ରଣାଳୟ ଓ ବ୍ରିଟେନ୍ ବୈଦେଶିକ ବିଭାଗ ରାଜ୍ୟଗୋଷୀ ଓ ବିକାଶ କାର୍ଯ୍ୟାଳୟ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ସ୍ମାରକପତ୍ରକୁ ଅନୁମୋଦନ କରାଯାଇଛି ଏହି ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷରିତ ହେବାରୁ ଭାରତ ଓ ବ୍ରିଟେନ୍ ମଧ୍ୟରେ ଆନ୍ତର୍ଜାତିକ ନବୀକରଣ ଭାଗିଦାରୀର ଶୁଭାରର୍ଚ୍ଚ ହୋଇଛି ଭାରତୀୟ ଯୁବ ଉଦ୍ୟୋଗପତିମାନଙ୍କୁ ଏଥିରୁ ସହାୟତା ମିଳିବ ଓ ସେମାନଙ୍କ ଦ୍ୱାରା ଉତ୍ପାଦିତ ପଦାର୍ଥଗୁଡ଼ିକ ପାଇଁ ନୂଆ ନୂଆ ବଜାର ସୁବିଧା ଉପଲବ୍ଧ ହେବ ଫଳରେ ନୂଆ ନୂଆ ପଦାର୍ଥ ଉତ୍ପାଦନ କରୁଥିବା ଉଦ୍ୟୋଗଗୁଡ଼ିକ ଆତ୍ମନିର୍ଭରଶୀଳ ହୋଇପାରିବେ ଏହା ମଧ୍ୟ ଭାରତରେ ନୂଆ ନୂଆ ପଦାର୍ଥର ଉଭାବନ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବ ବିଶ୍ୱ ନବୀକରଣ ଭାଗିଦାରୀ ଅଧୀନରେ ଉତ୍ପାଦିତ ପଦାର୍ଥଗୁଡ଼ିକ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲକୁ ସାକାର କରିବ ଏହା ମଧ୍ୟ ଭାରତୀୟ ପଦାର୍ଥଗୁଡ଼ିକ ପାଇଁ ବିଦେଶରେ ଇ ମାର୍କେଟ୍ ସୁବିଧା ଯୋଗାଇବ

ସେଗୁଡ଼ିକରେ ଅନେକ କୋବିଡ ସଂକ୍ରମିତ ବ୍ୟକ୍ତି ଚିକିିିିତ ହେଉଛନ୍ତି

ମୋଦୀ ମମତା ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି କ୍ରମାନ୍ୱୟରେ ତୂତୀୟ ବାର ଲାଗି ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାରେ ମମତା ବାନାର୍ଜୀ ଦେଶର ଦ୍ୱିତୀୟ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି

ଆକାଶବାଣୀର ସ୍ୱଟ୍ଲାଇଟ୍ କାର୍ଯ୍ୟକ୍ରମରେ ଏହି ସାକ୍ଷାତକାରକୁ ପ୍ରଚାର କରାଯିବ

ମରାଠା ରିଜର୍ଭେସନ୍ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରି ମହାରାଷ୍ଟ୍ରରେ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମ ଲେଖା ପାଇଁ ମାରାଠା ସଂପ୍ରଦାୟକୁ ମିଳୁଥିବା ସଂରକ୍ଷଣ ବ୍ୟବସ୍ଥାକୁ ବାତିଲ କରିଦେଇଛନ୍ତି

ଦିଲ୍ଲୀ କୋବିଡ ଅପ୍ଡେଟ୍ ରାଜଧାନୀ ଦିଲ୍ଲୀରେ କୋବିଡ ଆରୋଗ୍ୟ ହାରରେ ଅଭ୍ତପୂର୍ବ ଉନ୍ନତି ପରିଲକ୍ଷିତ ହୋଇଛି

ଦିଲ୍ଲୀରେ ସଦ୍ୟ ସଂକ୍ରମିତମାନଙ୍କ ହାର ମଧ୍ୟ ହ୍ରାସ ପାଇଥିବାର ଜଣାପଡ଼ିଛି